ପ୍ରଧାନମନ୍ତୀଙ୍କ ଦୂରଦୃଷିରେ ଥିବା ଆତ୍ମନିଭର ଭାରତ ଯୋଗଦାନରେ ଓଡ଼ିଶାର ଥିବା ଭ୍ରମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ ଓଡ଼ିଶାରେ ପେଟ୍ରୋ କେମିକାଲ କୋଇଲା ଆଲୁମିନିୟମ୍ ଶକ୍ତି ଉପାଦନ ବକ୍ୱାଇଟ୍ ଇସ୍ସାତ ଖଶିଜ ପଦାର୍ଥ ଷେତ୍ରରେ ବିପୁଳ ସୁଯୋଗ ରହିଛି

ଏହି ଇ ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ବିଭିନ୍ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗଦେଇଥିଲେ